ପିଏମ୍ ଇଣ୍ଡିଆ ପୋଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ତ ଳକୋଟ୍ରା ଷ୍ଟାଡିୟମ୍ରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍ ସେବାର ଲୋକାର୍ପଣ କରିବେ ଏହି ସେବା ସାଧାରଣ ଲୋକମାନଙ୍କପାଇଁ ସହଜ ସୁବିଧା ଏବଂ ଏକ ବିଶ୍ୱସନୀୟ ବ୍ୟାଙ୍କ୍ ସେବା ରୂପେ ଉଭା ହେବ ବୋଲି ପରିକ୍ସନା କରାଯାଇଛି

ଏହାଫଳରେ ଗ୍ରାମାଞ୍ଚଳରେ ଲୋକେ ଆର୍ଥକ ସମାବେଶୀ କାର୍ଯ୍ୟକ୍ରମରେ ସାମିଲ ହେବାର ସ୍ରଯୋଗ ପାଇବେ

ବିଭିନ୍ନ ପ୍ରକାର ସଂସ୍କାରମଳକ କାର୍ଯ୍ୟକ୍ରମ ଓ ଆର୍ଥକ ବିଜ୍ଞତା ଦେଶକୁ ଠିକଶା ବାଟରେ ଚଳାଉଛି ବୋଲି ସେ କହିଛନ୍ତି

ତେଣୁ ରିଟର୍ଣ୍ଣ ଦାଖଲ ସଂଖ୍ୟା ଆହୁରି ବୃଦ୍ଧି ପାଇବ

ପ୍ରଧାନ୍ ଆଇସିଏସ୍ଆଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଞ୍ଜିନିବେଶ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱର ଏକ ଲକ୍ଷ୍ୟସ୍ଥଳୀ ପାଲଟିଛି ତେଣ୍ର ଭାରତର ଅଭିବୃଦ୍ଧିକ୍ କେହି ରୋକିପାରିବେ ନାହିଁ ଭ୍ରବନେଶ୍ୱରଠାରେ ଅନୁଷ୍ଠିତ ତିନି ଦିନିଆ କମ୍ପାନୀ ସେକ୍ରେଟାରୀ ସ୍ୱବର୍ଣ୍ଣ ଜୟନ୍ତୀ ଜାତୀୟ ସମାବେଶର ଦ୍ୱିତୀୟ ଦିବସରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଆର୍ଥିକ କ୍ଷେତ୍ରରେ ଏକ ବଡ଼ ଧରଣର ଉପଲହ୍ଧ ହାସଲ କରିବାକୁ ଯାଉଛି ଏବଂ ଏଥିରେ କମ୍ପାନୀ ସେକ୍ରେଟାରୀମାନେ ସାମିଲ୍ ହୋଇ ଦେଶର ପରିବର୍ତ୍ତନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି

ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟ କରିଦିଆଯାଇଛି ଯେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦେଶର ବ୍ୟାଙ୍କ୍ସମ୍ଭହ ଖୋଲା ରହିବ ଏବଂ ଗ୍ରାହକଙ୍କୁ ସ୍ୱାଭାବିକ ବ୍ୟାଙ୍କ୍ ସେବା ଯୋଗାଇ ଦିଆଯିବ

ଏହି ଛୁଟିଦିନଗୁଡ଼ିକରେ ସାରା ଦେଶରେ ଏଟିଏମ୍ଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟକରିବ ଏବଂ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ରେ କୌଣସି ଅସୁବିଧା ରହିବ ନାହିଁ ଏଟିଏମ୍ଗୁଡ଼ିକରେ ଏହି ସମୟରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ମହକୁଦ୍ ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୁକ୍ତ ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଆୟୁଷ୍ ନେଦରଲ୍ୟାଣ୍ଡ ଚତ୍ରର୍ଥ ଆନ୍ତର୍ଜାତିକ ଆୟୁର୍ବେଦ କଂଗ୍ରେସକୁ ଆଜି ନେଦରଲ୍ୟାଣ୍ଡରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଉଦ୍ଘାଟନ କରିବେ

ସରକାରୀ ସୂତ୍ରରୁ ଜଣାପଡ଼ିଛି ନେଦରଲ୍ୟାଣ୍ଡରେ ଏବଂ ଏହାର ୟୁରୋପୀୟ ପଡ଼ୋଶୀ ଦେଶଗୁଡ଼ିକରେ ଆୟର୍ବେଦରେ ପ୍ରଚାର ପ୍ରସାର ନିମନ୍ତେ ଏହି ସମାବେଶର ଲକ୍ଷ୍ୟ ରଖିଛି

ସ୍ଥାନୀୟ ଲୋକଙ୍କ ଜୀବିକାର୍ଜନର ପନ୍ନା ଯୋଗାଇ ଦେବାକୁ ଏହି ନୀତିରେ ବ୍ୟବସ୍ଥା କରାଯାଇଛି ପର୍ଯ୍ୟଟକମାନେ ଜଙ୍ଗଲାଞ୍ଚଳରେ ବୁଲିବା ଓ ଜୀବଜନ୍ତୁଙ୍କୁ ଦେଖିବା ଫଳରେ ପ୍ରକୃତିକୁ ଭଲଭାବେ ବୂଝିପାରିବେ ଏବଂ ଅନେକ କଥା ଶିକ୍ଷାଲାଭ କରିବେ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଏହି ଯୋଜନାରେ ସ୍ଥାନୀୟ ଅଧିବାସୀଙ୍କୁ ପରିବେଶ ପର୍ଯ୍ୟଟନ ସମ୍ପର୍କରେ ସ୍ୱତନ୍ତ ତାଲିମ୍ ଦିଆଯିବ ସେମାନେ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ ସହଯୋଗ କରିବେ ସେମାନେ ପର୍ଯ୍ୟଟକଙ୍କ ଗାଇଡ୍ ଭାବେ କାର୍ଯ୍ୟ କରିବେ ଏହାଛଡ଼ା ଆତିଥ୍ୟ କ୍ଷେତ୍ରରେ ସେମାନଙ୍କୁ ନିଯୁକ୍ତି ମିଳିପାରିବ ଜେକେ କାଉନ୍ସିଲ୍ ଜନ୍ମୁ କାଶ୍ମୀରରେ ପଞ୍ଚାୟତ ଓ ପୌର ନିର୍ବାଚନପାଇଁ ଆନ୍ରଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଛି

ଚଳିତବର୍ଷ ଏହି ଉହବରେ ହାସ୍ୟରସାତ୍କକ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ପାରିବାରିକ ଡ୍ରାମା ରୋମାନ୍ସ୍ ଏବଂ ଦୁଃସାହସିକ କାହାଣୀ ସମେତ କିଛି ରହସ୍ୟ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା

ନ୍ନଆଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅଞ୍ଚଳପାଇଁ କେଉଁ ବିଷୟକୁ ଅଗ୍ରାଧିକାର ଦିଆଯିବା ଉଚିତ ତାହା ଏହି ବୈଠକରେ ଚୂଡ଼ାନ୍ତ ହେବ

ସିଙ୍ଗାପୁରରେ ଅନୁଷ୍ଠିତ ଦୁଇ ଦିନିଆ ଆର୍ସିଇପି ମନ୍ତ୍ରୀସରୀୟ ବୈଠକ ଶେଷରେ ଗତକାଲି ସମ୍ପୃକ୍ତ ରାଷ୍ଟ୍ରସମୃହ ପକ୍ଷରୁ ଏହି ମର୍ମରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି

ଏସିଆନ୍ ଗେମ୍ସ୍ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆଜି ଚତୁର୍ଦ୍ଦଶ ଦିବସ ଆଜି ଭାରତର କ୍ରୀଡ଼ାବିତ୍ଗଣ ଏକାଧିକ ଇଭେଷ୍ଟର ଫାଇନାଲ୍ରେ ପ୍ରତିଯୋଗିତା କରିବେ ଆଶା କରାଯାଉଛି ସେମାନଙ୍କ ମଧ୍ୟରୁ କେତେକ ସଫଳ ହୋଇ ଦେଶର ସ୍ୱର୍ଣ୍ଣ ପଦକ ସଂଖ୍ୟା ବଡ଼ାଇବାରେ ସହାୟକ ହେବେ

ସେହିପରି ବ୍ରିକ୍ ପ୍ରତିଯୋଗିତାରେ ଭାରତର ପୁରୁଷ ମହିଳା ଏବଂ ମିଳିତ ପ୍ରତିଯୋଗୀ ଫାଇନାଲ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ

ଆଜି ଭାରତୀୟ ହକିଦଳ ନିଜର ପାରମ୍ପରିକ ପ୍ରତିଯୋଗୀ ପାକିସ୍ତାନ ସହ ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ୱନ୍ଦିତା କରିବ